ଉଦଘାଟନୀ ସଭାରେ ଶ୍ରୀ ସାହା କହିଥିଲେ ଯେ ପ୍ରତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିଫଳିତ ହେଉଛି

ଆୟୁଷ୍ଣାନ ଯୋଜନାକୁ ନେଇ ସାହା ନବୀନଙ୍କୁ ଟାର୍ଗେଟ୍ କରିଥିଲେ ସେ କହିଥିଲେ ନବୀନ ଜାଶିଶୁଣି ଏହାକୁ ଲାଗୁ କରୁ ନାହାଁନ୍ତି କାଳେ ମୋଦିଙ୍କ ଲୋକପ୍ରିୟତା ବଢିଯିବ

ରାଜ୍ୟ ସରକାରଙ୍କ ଅଫିସରମାନେ ଏହାକୁ ଆତୁସାତ କରି ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ

ଓଡିଶା ଲୋକେ ନବୀନବାବୁଙ୍ଙୁ ବହୁତ ସୁଯୋଗ ଦେଲେ

ଏହାକୁ ଓପାଡି ଫିଙ୍ଗିଦେବାକୁ ପୂର୍ବରୁ ଦେଇଥିବା ଆହ୍ୱାନକୁ ପୁଣି ଦେହରାଇଥିଲେ ପ୍ରଧାନମନ୍ତୀ ମେକ୍ ଇନ୍ ଇଣ୍ଣିଆ ପାଇଁ ଲାଗି ଥିବା ବେଳେ କଂଗ୍ରେସ ଓ ପୂରା ବିପକ୍ଷ ବ୍ରେକ୍ ଇନ୍ ଇଣ୍ଣିଆ ପାଇଁ ଲାଗିଛନ୍ତି ବୋଲି କହି କଂଗ୍ରେସକୁ ସମାଲୋଚନା କରିଥିଲେ

ତେବେ ଆକି ସନ୍ଧ୍ୟାରେ ଶ୍ରୀ ଶାହା ଶ୍ରୀଜଗନ୍ତାଥଙ୍କୁ ଦର୍ଶନ କରି ଦିଲ୍ଲୀ ଫେରିଯାଇଛନ୍ତି

ସେମାନେ ଘର ଘର ବୁଲି ଲୋକଙ୍ଙ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ସମ୍ପର୍କରେ ଅନ୍ଧାନ କରିବେ

ରାଇଘର ଗୋନାଠାରେ ସ୍ୱର୍ଗତ ମାଝୀ ଓ ତାଙ୍କ ଅଙ୍ଗରକ୍ଷୀଙ୍ ସ୍କୁତି ଉଦ୍ଦେଶ୍ୟରେ ସ୍ରାପିତ ଶହୀଦ ସ୍ତୟରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ଅମର ଆତ୍ନାର ସଦ୍ଗତି କାମନା କରାଯାଇଛି

ପରେ ସେମାନଙ୍କୁ ଶିକ୍ଷକ ଓ ଅଭିଭାବକମାନେ ସଇଁତଳାସ୍ଥିତ ପ୍ରାଥମିକ ଚିକିହାକେନ୍ଦ୍ରକୁ ନେଇଥିଲେ